ଚତୁର୍ଥ ପର୍ଯ୍ୟାୟ କଟକଶାରେ ପୂର୍ବ କଟକଣାଗୁଡ଼ିକ ତ୍ୁଳନାରେ ଆଉ କିଛି ଅଧିକ କୋହଳତା ଦିଆଯାଇଛି କେନ୍ଦ୍ର ସରକାର ରେଡ୍ ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ନିର୍ଦ୍ଧାରଣ କରିବା ଦାୟିତ୍ୱ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଉପରେ ଛାଡ଼ିଦେଇଛନ୍ତି ଏହି ପର୍ଯ୍ୟୟର କଟକଣା ସମୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଜିଲ୍ଲା ସବ୍ଡିଭିଜନ ଓ ପୌରପାଳିକାଗୁଡ଼ିକୁ ଏଭଳି ଜୋନ୍ଗୁଡ଼ିକରେ ନାମିତ କରିପାରିବେ ଏଥିପାଇଁ ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିୟମାବଳୀ ଜାରି କରାଯାଇ ସାରିଛି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

ଛୋଟଛୋଟ ଅଞ୍ଚଳଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ନାମିତ କରାଯିବ ଓ ସେଗୁଡ଼ିକୁ ବଫର ଜୋନ୍ ଭାବେ ଚିହ୍ନିତ କରାଯିବ ବଫର ଜୋନ୍ଗୁଡ଼ିକ ପାଇଁ ଅତିରିକ୍ତ ସତର୍କତା ଜାରି କରି ସରକାର କେବଳ ସ୍ପାସ୍ଥ୍ୟସେବା ଓ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସେଗୁଡ଼ିକରେ ଆଉ କୌଣସି କାର୍ଯ୍ୟକୁ ଅନୁମତି ଦେଇନାହାନ୍ତି

ଚତ୍ରୁର୍ଥପର୍ଯ୍ୟାୟ କଟକଣା ସମୟରେ ଚିକିତ୍ସା ଓ ନିରାପତ୍ତା ସେବାକୁ ଛାଡ଼ି ବାକି ସମସ୍ତ ପ୍ରକାରର ଦେଶୀୟ ଓ ଆନ୍ତର୍ଜାତିକ ବିମାନ ଯାତ୍ରୀକୁ ନିଷେଧ କରାଯାଇଛି ତେବେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ସ୍ପରାଷ୍ଟ୍ର ମନ୍ତ୍ରଣାଳୟ ଦେଇଥିବା ଅନୁମତି ଅନୁସାରେ ବିମାନ ଚଳାଚଳ କରିପାରିବ ଶ୍ରମିକ ସ୍ୱେଶାଲ ଟ୍ରେନ୍ ଅନ୍ୟ ସ୍ୱେଶାଲ୍ ଟ୍ରେନ୍ ପାର୍ଶଲ୍ ଓ ମାଲ୍ବାହୀ ଟ୍ରେନ୍ ସେବା ବ୍ୟତୀତ ରେଳବାଇ ଏହାର ପୂର୍ଣ୍ଣାଙ୍ଗ ଯାତ୍ରୀ ପରିବହନ ସେବା ଆରମ୍ଭ କରିପାରିବ ନାହିଁ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

ସିନେମାହଲ୍ ଜିମ୍ବାସିୟମ୍ ସଫିଂମଲ୍ ଆମୋଦ ପ୍ରମୋଦ ପାର୍କ ଓ ତତ୍ ସମ୍ଭନ୍ଧୀୟ ଜନସମାବେଶ ସ୍ଥଳୀଗୁଡ଼ିକୁ ମଧ୍ୟ ଏହି ପର୍ଯ୍ୟାୟରେ ବନ୍ଦ ରଖାଯାଇଛି ଏଥିସହିତ ସମସ୍ତ ପ୍ରକାରର ରାଜନୈତିକ ସାମାଜିକ ଓ ସାଂସ୍କୃତିକ ଜନସମାବେଶକୁ ମଧ୍ୟ ଚତୁର୍ଥ ପର୍ଯ୍ୟାୟ କଟକଣା ସମୟରେ ନିଷେଧ କରାଯାଇଛି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

ଦେଶବାପୀ କଟକଣା ଲାଗୁ ଅନୁସାରେ ନିଷେଧ କରାଯାଇଥିବା କାର୍ଯ୍ୟ ବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ତିନୋଟିଯାକ ଜୋନ୍ରେ କେଉଁକେଉଁ କାର୍ଯ୍ୟକୁ ଅନୁମତି ଦିଆଯିବ ବା ନଯିବ ସେ ସଂକାନ୍ତରେ ନିଷ୍ପଭି ନେବେ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 ରାଜ୍ୟ ରାଜ୍ୟ ମଧ୍ୟରେ ବସ୍ ଓ ଅନ୍ୟାନ୍ୟ ଯାନବାହାନର ଚଳାଚଳ ସଂକ୍ରାନ୍ତରେ ଉଭୟ ରାଜ୍ୟ ମଧ୍ୟରେ ସହମତି ସୃଷ୍ଟି ଭିଭିରେ ନିଷ୍ପଭି ନିଆଯିବ ଚତ୍ରୁର୍ଥ ପର୍ଯ୍ୟାୟ କଟକଶାରେ ଅଧିକାଂଶ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି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 ଅନ୍ଲାଇନ୍ ଓ ଡିଷ୍ଟାନ୍ନ ଲର୍ଣ୍ଣିଂ କୁ ଅନୁମତି ଦିଆଯାଇଛି ଏବଂ ଏହାକୁ ଆହୁରି ଅଧିକ ଉସାହିତ କରିବା ପାଇଁ ପଦକ୍ଷେପ ନିଆଯିବ ରେସ୍କୁରାଁରୁ ଘରକୁ ଖାଦ୍ୟ ମଗାଇବା ପୂର୍ବଭଳି ଜାରି ରହିବ ସରକାର ସମସ୍ତ ନିଯୁକ୍ତିକର୍ତ୍ତାଙ୍କୁ ସେମାନଙ୍କର କର୍ମଚାରୀମାନେ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ କରିବାକୁ ନିଣ୍ଟିତ କରିବା ପାଇଁ ପରାମର୍ଶ ଦେଇଛନ୍ତି

ବନ୍ଦେ ଭାରତ ମିଶନ ବନ୍ଦେ ଭାରତ ମିଶନର ଅଂଶ ସ୍ୱରୂପ ଚଳିତ ସପ୍ତାହରେ ମାଳଦ୍ୱୀପ ରାଜଧାନୀ ମାଲେରୁ ଦୁଇଟି ବିମାନରେ ଭାରତୀୟମାନଙ୍କୁ ସ୍ୱଦେଶ ଅଣାଯିବ ସେଥିରୁ ଗୋଟିଏ ବିମାନ ଦିଲ୍ଲୀରେ ଅବତରଣ କରିବାକୁ ଥିବାବେଳେ ଅନ୍ୟଟି ବେଙ୍ଗାଲୁରୁରେ ଅବତରଣ କରିବ

ମାଲେସ୍ଥିତ ଭାରତୀୟ ହାଇକମିଶନ ପକ୍ଷରୁ କୁହାଯାଇଛି ବେଙ୍ଗାଲୁରୁକୁ ଏୟାର ଇଣ୍ଡିଆ ବିମାନଟି ଶୁକ୍ରବାର ଦିନ ଆସିବାକୁ ଥିବାବେଳେ ଦିଲ୍ଲୀକୁ ଏୟାର ଇଣ୍ଡିଆର ଆଉ ଏକ ବିମାନ ଶନିବାର ଦିନ ଆସିବ ବେଙ୍ଗାଲୁରୁକୁ ଆସିବାକୁ ଥିବା ବିମାନରେ କର୍ଷ୍ଣାଟକ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଯାତ୍ରୀମାନେ ଥିବାବେଳେ ଦିଲ୍ଲୀକୁ ଆସିବାକୁ ଥିବା ବିମାନଟିରେ ଦିଲ୍ଲୀ ହରିଆଶା ଓ ଚଣ୍ଡୀଗଡ଼ର ଯାତ୍ରୀମାନେ ଆସିବେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସେହି ଯାତ୍ରୀମାନଙ୍କର ନାମ ଘୋଷଣା କରାଯିବ ମାଲେସ୍ଥିତ ଭାରତୀୟ ହାଇକମିଶନ କହିଛି ତୁରନ୍ତ ଡାକ୍ତରସେବା ଆବଶ୍ୟକ କରୁଥିବା ବ୍ୟକ୍ତି ଗର୍ଭବତୀ ମହିଳା ବୟୋଜ୍ୟେଷ୍ଠ ବ୍ୟକ୍ତି ଅଟକି ରହିଥିବା ପର୍ଯ୍ୟଟକ ଓ ଯେଉଁ ଲୋକମାନଙ୍କର ପରିବାରର କକିଣସି ସଦସ୍ୟ ମୃତ୍ୟୁବରଣ କରିଛନ୍ତି ସେହିଭଳି ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଅଶାଯିବ

ସମୁଦ୍ର ସେତୁ ମିଶନ ଅନୁସାରେ ସେହି ଲୋକମାନଙ୍କୁ ଆଇଏନ୍ଏସ ଜଳାଶ୍ୱ ଓ ଆଇଏନ୍ଏସ୍ ମଗରରେ ଅଣାଯାଇଥିଲା

ଏହି ବିମାନରେ ଦେଶର ବିଭିନ୍ନ ରାଜ୍ୟର ଲୋକମାନେ ରହିଛନ୍ତି

ଏହିଭଳି ଆଉ ଏକ ବିମାନ ଆସନ୍ତାକାଲି ଆସି ପହଞ୍ଚବାର ଆଶା କରାଯାଉଛି

ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କଠାରୁ ମତାମତ ଲୋଡ଼ିଛନ୍ତି

ନ୍ତିଆ କରି ସଫକ୍ରମିତ ହୋଇଥିବା ଲୋକମାନଙ୍କର ଅବସ୍ଥା ସ୍ୱାଭାବିକ ଥିବାର କୁହାଯାଉଛି